ପିୟୁଷ୍ ଗୋୟଲ କେନ୍ଦ୍ର ବାଶିଜ୍ୟ ମନ୍ତ୍ରୀ ପିୟୁଷ୍ ଗୋଏଲ୍ କହିଛନ୍ତି ୱାଲ୍ମାର୍ଟ ସଂସ୍ଥାର ମାଲିକାନାରେ ଚାଲୁଥିବା ଫ୍ଲିପ୍କାର୍ଟ ଓ ଆମେଜନ୍ କମ୍ପାନୀ ଅତି ଶସ୍ତାରେ ସାମଗ୍ରୀ ଯୋଗାଉଥିବା ନେଇ ଯେଉଁ ଅଭିଯୋଗ ହୋଇଛି ସରକାରଙ୍କ ପକ୍ଷରୁ ତାହା ତଦନ୍ତ କରାଯାଉଛି ମୁମ୍ୟାଇଠାରେ ଶ୍ରୀ ଗୋଏଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଦୁଇ କମ୍ପାନୀ ଅତି ଶସ୍ତାରେ ସାମଗ୍ରୀ ଯୋଗାଉଥିବାରୁ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ନ ପାରି କ୍ଷତି ସହ୍ରୁଥିବା ଅଭିଯୋଗ ହୋଇଛି ଏ ସମ୍ପର୍କରେ ଏହି ଦୁଇ କମ୍ପାନୀକୁ ଉତ୍ତର ମଗାଯାଇଛି ସେ କହିଛନ୍ତି ରିହାତି ମୂଲ୍ୟରେ ଜିନିଷପତ୍ର ବିକିବାର ଅଧିକାର ଇ କମର୍ସ କମ୍ପାନୀଗୁଡ଼ିକର ନାହିଁ ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହିଲେ ଖୁଚୁରା କ୍ଷେତ୍ରରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେବେ କ୍ରେତା ଓ ବିକ୍ରେତାଙ୍କୁ ସଂଯୋଗ କରିବା ଇ କମ୍ପାନୀଗୁଡ଼ିକର କାର୍ଯ୍ୟ ଏବଂ ସେମାନଙ୍କର ସାମଗ୍ରୀ ବିକ୍ରିର ଅଧିକାର ନାହିଁ ଅଖିଳ ଭାରତ ବ୍ୟବସାୟ ସଂଘ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସବୁ ଇ କମର୍ସ କମ୍ପାନୀ ଏବଂ ନିର୍ଦ୍ଦିଷ୍ଟ ଭାବେ ଆମେଜନ୍ ଓ ଫ୍ଲିପ୍କାର୍ଟ ଭଳି ବିଦେଶୀ ସଂସ୍ଥାର ବ୍ୟବସାୟ ଢାଞ୍ଚାର ସମୀକ୍ଷା କରିବାକୁ ଦାବି କରିଛି

କ୍ୟାମ୍ପେନିଂ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ପ୍ରଧାନମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ନରେନ୍ଦ୍ର ମୋଦି ଆକି ହରିୟାଣାର ଗୋହନା ଓ ହିସାରଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ର୍ୟାଲି କରିବେ

କଂଗ୍ରେସ ନେତା ରାହୁଲ୍ ଗାନ୍ଧି ମହେନ୍ଦ୍ରଗଡ଼ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଆଇଏନ୍ଏଲ୍ଡି କନନାୟକ ଜନତା ପାର୍ଟି ଓ ବିଏସ୍ପିର ନୋତାମାନେ ମଧ୍ୟ ବିଭିନ୍ନ ସଭାରେ ଯୋଗ ଦେବେ

ଅଭିଯୋଗଗୁଡ଼ିକ ମଧ୍ୟରେ ଅଧିକାଂଶ ପୋଷ୍ଟର ଓ ବ୍ୟାନର ମାରିବା ଏବଂ ଭୋଟ୍ଦାତାମାନଙ୍କୁ ଟଙ୍କା ଓ ଉପହାର ବଣ୍ଟନ ଆଦି ରହିଥିବାବେଳେ ଅସ୍ତ୍ର ପ୍ରଦର୍ଶନ ଏବଂ ନିର୍ଦ୍ଧାରିତ ସମୟ ପରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିବାର ଅଭିଯୋଗ ହୋଇଛି

ଆଜମ ଖାଁଙ୍କ ସମାଜବାଦୀ ପାର୍ଟିର ଗଡ଼ ବୋଲି କୁହାଯାଉଥିବା ରାମପୁର ବିଧାନସଭା ଆସନ ସମେତ ଆଉ କେତେକ ନିର୍ବାଚନମଣ୍ଡଳୀରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ରାମପୁର ସଂସଦୀୟ ଆସନରୁ ଆଜମ ଖାଁ ଲୋକସଭାକୁ ନିର୍ବାଚିତ ହେବା ପରେ ସେହି ଆସନଟି ଖାଲିପଡିଛି ଉପନିର୍ବାଚନରେ ତାଙ୍କ ପତ୍ନୀ ତନ୍ଜିମ୍ ଫତିମା ସମାଜବାଦୀ ପାର୍ଟି ଟିକଟରୁ ରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସନ୍ତାକାଲି ପ୍ରଚାର କରିବେ ରାଜ୍ୟ କଂଗ୍ରେସ ସଭାପତି ଅଜୟ କ୍ରମାର ଲାଲୁ ଓ କଂଗ୍ରେସ ନେତା ପ୍ରମୋଦ ତିୱାରୀ ସାହାରାନପୁର ଓ ପ୍ରତାପଗଡ଼ ଜିଲ୍ଲାରେ ଆଜି ପ୍ରଚାର କରିବେ ପିଏମ୍ସି ମ୍ନମ୍ଘାଇ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରୁ ଅର୍ଥ ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା କଟକଣାକୁ ଉଠାଇ ନେବାପାଇଁ ଜଣେ ଜମାକାରୀଙ୍କ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି

ସଲିସିଟିର କେନେରାଲ ତୁଷାର ମେହେଟ୍ଟା କହିଛନ୍ତି ପରିସ୍ଥିତିର ଗୁରୁତ୍ୱ ବିଷୟରେ ସରକାର ଅବଗତ ଅଛନ୍ତି ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି

ଶ୍ରୀ ଅରୋଡାଙ୍କୁ ଗତ ବୁଧବାର ଦିନ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଗିରଫ କରାଯାଇ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା

ଜିତେନ୍ଦ୍ର ଆୟୁଷ୍ମାନ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂହ କହିଛନ୍ତି ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏକ ଅନୁପମ ଓ ସଫଳ ସ୍ୱାସ୍ଥ୍ୟ ବୀମା ଯୋଜନା

ଏପି ଜଗନମୋହନ କର୍ମଚାରୀ ନିଯୁକ୍ତି ପାଇଁ ବ୍ୟକ୍ତିଗତ ସାକ୍ଷାତ୍କାର ନକରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିଷ୍କଭି ନେଇଛନ୍ତି ନିଯୁକ୍ତି ପାଇଁ କେବଳ ଲିଖିତ ପରୀକ୍ଷା କରିବା ଲାଗି ସ୍ଥିର କରାଯାଇଛି ମୁଖ୍ୟମନ୍ତ୍ରୀ ୱାଇଏସ୍ଜଗନମୋହନ ରେଡ୍ଡୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଚ ଓ ନିରପେକ୍ଷ ଭାବେ କରେଇବା ପାଇଁ ଆନ୍ଧ୍ରପ୍ରଦେଶ ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ଖାଲି ପଡିଥିବା ସରକାରୀ ପଦବୀ ଗୁଡ଼ିକ ପୂରଣ ପାଇଁ ପ୍ରସ୍ତାବିତ ବାର୍ଷିକ ନିଯୁକ୍ତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ ଶ୍ରୀ ରେଡ଼ୁୀ ଏହା କହିଛନ୍ତି

ଜେକେ ଗଭର୍ଣ୍ଣର ବଜାର ଜାମ୍ଗୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ନୂଆଦିଲ୍ଲୀରେ ଜାମ୍ଗୁ ଓ କାଶ୍ମୀର ବଜାରକୁ ଶୁଭାରୟ କରିଛନ୍ତି ଏହି ବଜାର ଭିତରେ ଖୁଚୁରା ଶୋ'ରୁମ୍ ଦେଶୀୟ ଉତ୍ପାଦ ବିକ୍ରି ଦୋକାନ ଓ ରେସ୍ତୋରାଁ ଆଦି ରହିଛି ନବନିର୍ମିତ ଏହି ଅତ୍ୟାଧୁନିକ ଶୋ'ରୁମ୍ ଜାଞ୍ଚୁ ଓ କାଶ୍ମୀର ହାଉସ୍ରେ ଖୋଲାଯାଇଛି ଏହି ଶୋ'ରୁମ୍ରୁ କାଶ୍ମୀର ହସ୍ତଶିଳ୍ପ ଓ ପାରମ୍ପରିକ କାଶ୍ମୀର ଖାଦ୍ୟ ଉପଲବ୍ଧ ହେବ

ସେ କହିଛନ୍ତି ପୁଲିସ ପଦାତିକ ବାହିନୀ ଓ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀର କ୍ଷେତ୍ରୀୟ କମାଣ୍ଡର ମାନଙ୍କୁ ସ୍ଥାନୀୟ ଫଳ ବ୍ୟବସାୟୀମାନଙ୍କ ସହ ପରାମର୍ଶ କ୍ରମେ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଦକ୍ଷିଣ କାଶ୍ମୀରର ସୋପିଅଁ ଜିଲ୍ଲାରେ ପୁଲିସ ଓ ନିରାପତ୍ତାବାହିନୀ ଅଧିକାରୀମାନଙ୍କ ସହ ଏକ ବୈଠକରେ ପରିସ୍ଥିତି ସମୀକ୍ଷା କଲା ପରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି

ପ୍ରାତଃଭ୍ରମଣ ସମୟରେ ମୁଖାପିନ୍ଧିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବଡି ଭୋର୍ ଓ ସୂର୍ଯ୍ୟୋଦୟ ପରେପରେ ଘର ବାହାରେ କିଛି କାମଦାମ କରିବାକୁ ମଧ୍ୟ ମନା କରାଯାଇଛି ଜଗିଂ ନକରିବା ପାଇଁ ସତର୍କ କରାଯାଇଛି ଓ ଘର ଭିତରେ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଛି

ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟ୍ଅପ୍ ଗୁଡ଼ିକର ଭୂମିକା ବିଷୟ ଉଲ୍ଲ୍ଲେଖ କରିବାକୁ ଯାଇ ଡକ୍କର କକ୍ତୁ କହିଛନ୍ତି କୁତ୍ରିମ ଗୁଇନ୍ଦା ସ୍ୱୟଂକ୍ଷମ ବ୍ୟବସ୍ଥା ସାଇବର ପ୍ରତିରକ୍ଷା ଓ ଗୋଳାବାରୁଦ ପ୍ରସ୍ତୁତି କ୍ଷେତ୍ରରେ ନୂଆ ନୂଆ ଉଭାବନ ଗ୍ରଡ଼ିକର ଯଥେଷ୍ଟ ପ୍ରାଧାନ୍ୟ ରହିଛି ଜୁନିୟର୍ ହକି ମାଲେସିଆରେ ଚାଲିଥିବା ସୁଲ୍ତାନ କୋହର କପ୍ ଜୁନିୟର୍ ହକି ଟୁର୍ଣ୍ଣାମେଣ୍ଟ୍ର ରାଉଣ୍ଡ୍ ରବିନ୍ ଲିଗ୍ ଫାଇନାଲ୍ ପର୍ଯ୍ୟାୟରେ ଭାରତ ବ୍ରିଟେନ୍କୁ ଭେଟିବ ଅନ୍ୟ ଲିଗ୍ ମ୍ୟାଚ୍ଗୁଡ଼ିକରେ ଆଜି ଆୟୋଜକ ମାଲେସିଆ ଜାପାନ୍କୁ ଭେଟୁଥିବାବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ୍କୁ ଭେଟିବ ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ